ସେଠାରେ ତାଙ୍କୁ ଦଳର ବରିଷ୍ ନେତାମାନେ ଭବ୍ୟ ସ୍ୱାଗତ ସମ୍ୟର୍ର୍ର୍ରନା ଜଣାଇଥିଲେ

ପ୍ରଧାନମନ୍ତୀଙ୍କ କାର୍କେଡ୍ ଏବେ ଧୀରେ ଧୀରେ ଆଗକୁ ଅଗ୍ରସର ହେଉଛି ପ୍ରଧାନମନ୍ତୀଙ୍କୁ ଦେଖିବା ପାଇଁ ରାଜଧାନୀର ରାସ୍ତା ଜନଗହଳିପୂର୍ଶ୍ୱ ହୋଇଉଠିଛି

ଜନସମାବେଶକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି

ଦଲାଲ ଏହି ଅର୍ଥ ହଡପ କରି ନେଉଥିଲେ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଦିଲ୍କୀରେ ପୁଶି ମୋଦି ସରକାର ଆସିବାର ସମ୍ଭାବନା ସୂଷି ହୋଇଛି ସେହିପରି ରାକ୍ୟରେ ମଧ୍ଧ ପରିବର୍ଭନ ଆଶିବା ପାଇଁ ଲୋକ ନିଷ୍ବଉ୍ତି ନେଇଛନ୍ତି ଓଡ଼ିଶାର କୃଷକମାନେ ପିଏମ୍ କିଷାନ ଯୋଜନାର ସୁଫଳ ପାଇପାରୁ ନାହାଁନ୍ତି

ସେହିପରି ମହ୍ୟଜୀବୀଙ୍କ ଉନ୍ନତି ଓ ମାଛ ଚାଷ ପାଇଁ ସରକାର ଏକ ସ୍ୱତନ୍ତ ମନ୍ତଶାଳୟ ଗଠନ କରିବେ ବୋଲି ପ୍ରଧାନମନ୍ତୀ କହିଛନ୍ତି

ଶାନ୍ତିଶୃଙ୍ଙଳାର ସହ ମତଦାନ ପାଇଁ ମାଓ ପ୍ରଭାବିତ ସୀମାନ୍ତ ଅଅଳଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍କା ଗ୍ରହଶ କରାଯାଇଛି

ବରଗଡ ସୁନ୍ଦରଗଡ଼ ବଲାଙ୍ଗୀର କକ୍ଷମାଳ ଏବଂ ଆସ୍କା ଲୋକସଭା ଆସନ ଓ ଏହା ଅନ୍ତର୍ଗତ ବିଧାନସଭା ଆସନରେ ମତଦାନ ହେବ

ଶ୍ରୀ ପଟ୍ଟନାୟକ ନରାଜ ହେଲିପ୍ୟାଡ୍ରୁ ସଡ଼କ ପଥରେ ଆସି ସହରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଗୁଡ଼ିକରେ ଯୋଗଦେବାପରେ କନ୍ଦରପୁର ଯିବାର କାର୍ଯ୍ୟକ୍ରମ ରହିଛି

ପ୍ରଚଶ୍ଡ ଗ୍ରୀଷ୍କପ୍ରବାହ ପାଇଁ ସରକାର ଆଗୁଆ ଛୁଟି ଘୋଷଣା କରିଛନ୍ତି